ପିଏମ୍ ଏନ୍ସିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପୂର୍ବରୁ ଯେଉଁ ଐତିହାସିକ ଅନ୍ୟାୟ ହୋଇଛି ତାହାକୁ ସୁଧାରିବା ଓ ପଡ଼ୋଶୀ ଦେଶଗୁଡ଼ିକର ସଂଖ୍ୟାଲଘୁଙ୍କ ପ୍ରତି ହୋଇଥିବା ଅତ୍ୟାଚାରରୁ ସେମାନଙ୍କୁ ମୁକ୍ତି ଦେବା ପାଇଁ ବିଜେପି ଦେଇଥିବା ପ୍ରତିଶ୍ରୁତିର ପୂରଣ କରିବା ହେଉଛି ନାଗରିକ ସଂଶୋଧନ ଆଇନ୍ ଆଶିବାର ମୁଖ୍ୟ ଲକ୍ଷ୍ୟ

ସେ କହିଛନ୍ତି ଭାରତ ନୂଆ ଆଭିମୁଖ୍ୟ ସହ ଆଗକୁ ଅଗ୍ରସର ହେଉଛି ଓ ସନ୍ତ୍ରାସବାଦର ଦମନ ପାଇଁ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ବିମାନ ଆକ୍ରମଣ ଭଳି ପଦକ୍ଷେପମାନ ନେଉଛି ସେ କହିଛନ୍ତି କେବଳ ଜାମ୍ମୁ କାଶ୍ମୀର ନୁହେଁ ସମଗ୍ର ଦେଶ ସେଠାରେ ଶାନ୍ତିର ଏକ ନୂଆ ବାତାବରଣ ଦେଖିବାକୁ ପାଇଛି ଭାରତ ବିଚ୍ଛିନ୍ନତାବାଦ ବିରୁଦ୍ଧରେ ସଂଗ୍ରାମରେ ଦ୍ରତ ସଫଳତା ହାସଲ କରୁଛି ଓ ଦିନେ ଏହାକୁ ସମ୍ପର୍ଶ୍ଣ ମୂଳୋତ୍ପାଟନ କରିବ ଯୁବଭାରତ ଚତୁର୍ଥ ଶିଳ୍ପ ବିପ୍ଳବରେ ଏକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି ଦେଶର ଅର୍ଥନୀତିକୁ ଏକ ନୂଆ ସୋପାନକୁ ଉନ୍ନୀତ କରିବାର ଉପରେ ସେ ଗୁରୁତ୍ୱ ଦେବା ସହ ଏକ ଆତ୍କନିର୍ଭରଶୀଳ ସଶକ୍ତ ସମ୍ପଦ୍ଧ ଓ ନିରାପଦ ଭାରତ ଗଠନ ପାଇଁ ଆହ୍ୱାନ ଜଣାଇଛନ୍ତି

ହିଂସା ଏବଂ ବିଧ୍ୱଂସକାରୀ ଗୋଷୀଙ୍କଠାରୁ ଦୂରେଇ ରହିବାକୁ ସେ ଯୁବକ ଯୁବତୀଙ୍କୁ ପରାମର୍ଶ ଦେଇଛନ୍ତି ଦେଶର ପରମ୍ପରା ଏବଂ ଐତିହ୍ୟକୁ ବକ୍ତାୟ ରଖିବା ସହ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ କରିବାକୁ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଗୁରୁତ୍ୱାରୋପ କରିଛନ୍ତି ଆସାମ ବୋଡୋ ଆକାଡ ତ୍ରିପାକ୍ଷିକ ରାଜିନାମା ଦ୍ୱାରା ଆସାମ ସମେତ ସମଗ୍ର ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସହଜ ହେବ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଦଳର ମୁଖପାତ୍ର ନୁମାଲ ମୋମିନ୍ ଆକାଶବାଣୀର ଏକ କାର୍ଯ୍ୟକ୍ରମରେ ଭାଗନେଇ କହିଛନ୍ତି ଏହାଦ୍ୱାରା ବୋଡ଼ୋଲ୍ୟାଣ୍ଡ୍ ସମସ୍ୟାର ସମାଧାନ ହୋଇପାରିବ ଏବଂ ଏହାର ପ୍ରଭାବ ରାଜ୍ୟର ଅନ୍ୟାନ୍ୟ କ୍ଷେତ୍ରରେ ପଡ଼ିବ ଏହି ଶାନ୍ତି ପ୍ରକ୍ରିୟାକୁ ସଫଳ କରିବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବାକୁ ସେ ଅନୁରୋଧ କରିଛନ୍ତି

ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି ବିଭିନ୍ନ ସାମରିକ ସଂଗୀତ ଓ ବାଦ୍ୟ ପରିବେଷଣ କରିବା ପାଇଁ ଦେଶର ଭିନ୍ନଭିନ୍ନ ପ୍ରାନ୍ତର୍ ଦଳମାନେ ଆସିଛନ୍ତି

ଏହି ଉତ୍ସବକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ୍ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି

ଇଡି ପକ୍ଷରୁ କୁହାଯାଇଛି କେରଳର ଏହି ସଂଗଠନ ପପୁଲର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଏବଂ ରିହାବ ଇଣ୍ଡିଆ ଫାଉଣ୍ଡେସନ୍ର ସଂପୃକ୍ତ କର୍ମକର୍ତ୍ତାମାନଙ୍କୁ ଆକି ନୂଆଦିଲ୍ଲୀରେ ହାକର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ କୁହାଯାଇଛି ବେଆଇନ ଅର୍ଥ କାରବାର ଅଭିଯୋଗରେ ଏହି ସମନ ଜାରି କରାଯାଇଛି ନିକଟରେ ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ସ୍ଥାନରେ ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରି ଯେଉଁ ହିଂସାତ୍ମକ ଆନ୍ଦୋଳନମାନ ହୋଇଥିଲା ଏଥିପାଇଁ ଏହି ଦୁଇ ସଂସ୍ଥା ଅର୍ଥ ଯୋଗାଇଥିଲେ ବୋଲି ଅଭିଯୋଗ ହୋଇଥିଲା ତେବେ ଉଭୟ ସଂସ୍ଥା ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ବର୍ଣ୍ଣନା କରିଛନ୍ତି

ଟିନ୍ ମେଡ଼ିକାଲ କଲେକ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ବିଜୟଭାସ୍କର କହିଛନ୍ତି ରାଜ୍ୟରେ ଆଉ ଦୁଇଟି ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ମଂକୁରି ପ୍ରଦାନ କରିଛନ୍ତି ଗତ ସନ୍ଧ୍ୟାରେ ପୁଡ଼ୁକୋଟାଇଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି ଏହି ଦୁଇଟିଯାକ କଲେଜ ଆରିଆଲୁର ଏବଂ ନୃତନ ଜିଲ୍ଲାଭାବେ ମାନ୍ୟତା ପାଇଥିବା କାଲ୍ଲାକୁରିଚିଠାରେ ପ୍ରତିଷ୍ଠା କରାଯିବ

ହର୍ଷବର୍ଦ୍ଧନ କରୋନା ଭାଇରସ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ଯେ ଯେଉଁମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାର ସ୍ଚନା ମିଳୁଛି କିମ୍ବା ସେମାନଙ୍କ ଶରୀରରେ ଏହାର ଉପସର୍ଗ ଦେଖାଦେଉଛି ସଂପୂକ୍ତ ବ୍ୟକ୍ତିବିଶେଷ ଏ ସଂପର୍କରେ ସ୍ୱୀକାରୋକ୍ତି ପ୍ରକାଶ କରିବା ସହ ଏଥିପାଇଁ ଜାରି ହୋଇଥିବା କାତୀୟ ହେଲ୍ପ୍ ଲାଇନ୍ ନମ୍ଭର ସହ ଯୋଗାଯୋଗ କରିବା ଉଚିତ

ଆଲେପେ ବେଙ୍ଗାଲୁରୁ ହାଇଦରାବାଦ ଓ ମୁମ୍ଭାଇଠାରେ ଆଉ ଚାରଟି ଅତିରିକ୍ତ ପରୀକ୍ଷାଗାର ପୁଣେସ୍ଥିତ ଜାତୀୟ ଭୂତାଣୁ ସଂକ୍ରମଣ ଗବେଷଣା ପରିଷଦ ପକ୍ଷରୁ ସ୍ଥାପନ କରାଯାଇଛି ଏହିସବୁ କେନ୍ଦ୍ରରେ କରୋନା ଆକ୍ରାନ୍ତଙ୍କ ପରୀକ୍ଷା କରାଯାଇ ପାରିବ ୟୁଏସ୍ କରୋନା ଚୀନରେ ଦେଖାଦେଇଥିବା ନଭେଲ୍ କରୋନା ଭୂତାଣୁ ଜନିତ କ୍ୱରର ମୁକାବିଲା କରିବା ପାଇଁ ଏକ ଟୀକା ବାହାର କରାଯାଉଛି ବୋଲି ଆମେରିକା କହିଛି ଏ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ ପାଇଁ ଆମେରିକା ମଧ୍ୟ ଚୀନ ସରକାରଙ୍କୁ ଅନୁରୋଧ କରିଛି ଏହି ଭୂତାଣୁ ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ସହିତ ଯେଉଁସବୁ ପ୍ରାରମ୍ଭିକ ତଥ୍ୟାବଳି ମିଳିଛି ତାକୁ ଅନୁଧ୍ୟାନ କରାଯାଉଛି

ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଉପରେ ଅଧିକ ଗବେଷଣା କରାଯାଇ ଉନ୍ନତ ଟିକା ବାହାର କରିବା ନେଇ ଆମେରିକା ଆଶାବାଦୀ ଏହି ଜ୍ୱରରେ ଏପର୍ଯ୍ୟନ୍ତ ଚୀନରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଲାଣି ଏବଂ ଅନେକ ଆକ୍ରାନ୍ତ ଅଛନ୍ତି

ଏହି ଜରୁରୀ ପରିସ୍ଥିତିକୁ ମୁକାବିଲା କରିବାରେ ଚୀନ ସେତେବେଳେ ବିଫଳ ହୋଇଥିବାରୁ ବିଶ୍ୱବ୍ୟାପି ନିନ୍ଦାର ପାତ୍ର ହୋଇଥିଲା ଟ୍ରମ୍ପ ପାଲେଷ୍ଟାଇନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଜେରୁଜେଲମ ଇସ୍ରାଏଲ୍ର ଅବିଭକ୍ତ ରାଜଧାନୀ ହୋଇ ରହିବ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଯେଉଁ ବିବାଦ ଲାଗିରହିଛି ତାହାର ସମାଧାନ କରିବା ପାଇଁ ସେ ବ୍ୟକ୍ତିଗତ ଉଦ୍ୟମ ଆରମ୍ଭ କରିଥିଲେ ହେଁ ଇସ୍ରାଏଲ୍ର ରାଜଧାନୀ ମାନ୍ୟତା ପରିବର୍ତ୍ତନରେ କୌଣସି ସମ୍ଭାବନା ନାହିଁ ବୋଲି ସ୍ୱଷ୍ଟ କରିଦେଇଛନ୍ତି ନିଜର ଶାନ୍ତି ପ୍ରୟାସକୁ ଐତିହାସିକ ବର୍ଣ୍ଣନା କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ତାଙ୍କର ଉଦ୍ଦେଶ୍ୟ ଗତକାଲି ହ୍ପାଇଟ୍ହାଉସ୍ଠାରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଉପସ୍ଥିତିରେ ସେ କହିଛନ୍ତି ଯେ ଦୁଇ ରାଷ୍ଟ୍ର ତତ୍ତ୍ୱରେ ସେ ବିଶ୍ୱାସ କରନ୍ତି ଏବଂ ଏହା ଦ୍ୱାରା ଇସ୍ରାଏଲ୍ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଦୀର୍ଘଦିନର ବିବାଦର ସମାଧାନ ହୋଇପାରିବ କୌଣସି ପାଲେଷ୍ଟାଇନ୍ କିମ୍ବା ଇସ୍ରାଏଲ୍ ନାଗରିକ ନିଜର ଜନ୍ମଭୂମିରୁ ଯେପରି ଉଚ୍ଛେଦ ନ ହୁଅନ୍ତି ସେଥିପ୍ରତି ସେ ଗୁରୁତ୍ୱ ଦେଉଛନ୍ତି ଦୁଇଟି ରାଷ୍ଟ୍ର ହେଲେ ମଧ୍ୟ ଜେରୁଜେଲମ୍ ଇସ୍ରାଏଲ୍ର ଅବିଭକ୍ତ ରାଜଧାନୀ ରହିବ ଏବଂ ଏହାକୁ ପାଲେଷ୍ଟାଇନ୍ର ରାଜଧାନୀ ମାନ୍ୟତା ଦିଆଯାଇ ପାରିବ ନାହିଁ ପାଲେଷ୍ଟାଇନ୍ ପାଇଁ ପୂର୍ବ ଜେରୁଜେଲମ୍ରେ ଏକ ନୂଆ ରାଜଧାନୀ ନିର୍ମାଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ଏବଂ ସେଠାରେ ମଧ୍ୟ ଆମେରିକା ତା'ର ଦୂତାବାସ ଖୋଲିବାକୁ ଆଗ୍ରହୀ ଇସ୍ରାଏଲ୍ ନୂଆନୂଆ ଅଞ୍ଚଳରେ ଯେଉଁ ବସତି ସ୍ଥାପନ କରୁଛି ତାକୁ ଚାରିବର୍ଷ ପାଇଁ ବନ୍ଦ ରଖିବାକୁ ସେ ମଧ୍ୟ ତାଙ୍କ ପ୍ରସ୍ତାବରେ କହିଛନ୍ତି ସେହିଭଳି ପାଲେଷ୍ଟାଇନ୍ ଅଞ୍ଚଳରେ କୌଣସି ଜନବସତି ସ୍ଥାପନ ନ କରିବାକୁ ଇସ୍ରାଏଲ୍କୁ ସେ ପରାମର୍ଶ ଦେଇଛନ୍ତି ଏବେ ପାଲେଷ୍ଟାଇନ୍ ଅଧୀନରେ ଯେତିକି ଅଞ୍ଚଳ ରହିଛି ତାହାକୁ ଦ୍ୱିଗୁଣିତ କରିବାକୁ ମଧ୍ୟ ଟ୍ରମ୍ପଙ୍କ ପ୍ରସ୍ତାବରେ ଉଲ୍ଲେଖ ରହିଛି ଟ୍ରମ୍ପଙ୍କ ଏହି ଶାନ୍ତି ପ୍ରସ୍ତାବକୁ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସ୍ୱାଗତ କରିଛନ୍ତି ଅପରପକ୍ଷରେ ପାଲେଷ୍ଟାଇନ ରାଷ୍ଟ୍ରପତି ମେହମୁଦ ଆବାସ୍ କହିଛନ୍ତି ଯେ ଟ୍ରମ୍ପଙ୍କ ଶାନ୍ତି ଯୋଜନା ସଫଳ ହେବ ନାହିଁ

ଏହି ମ୍ୟାଚ୍ରେ ଭାରତ ବିଜୟୀ ହୋଇ ନ୍ୟୁଜିଲାଣ୍ଡରେ ତାର ପ୍ରଥମ ଆନ୍ତର୍ଜାତିକ ଟି ଟୋର୍ଷି ଶୃଙ୍ଖଳା ହାସଲ କରିବାକୁ ଆଶାବାନ୍ଧି ବସିଛି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶ୍ଚଙ୍ଖଳାରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍ରେ ବିଜୟୀ ହୋଇଛି